ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଭାରତୀୟ କ୍ରୀଡ଼ାବିତ୍ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ଆଲୋଚନା ପରେ ଦୂଇ ଦେଶ ମଧ୍ୟରେ ଅନେକ ରାଜିନାମା ସ୍ୱାକ୍ଷରିତ ହେବାର ଆଶା କରାଯାଉଛି ଶ୍ରୀ କୋବିନ୍ଦ୍ ସେ ଦେଶର ପାର୍ଲାମେଷ୍ଟ୍ରେ ଆଜି ଉଦ୍ବୋଧନ ଦେବେ

ଫିନା ସିଧୁ ସେହି ଶ୍ରେଣୀରେ ରୌପ୍ୟ ପଦକ ଜିତିଛନ୍ତି

ଆସନ୍ତାକାଲି ଫାଇନାଲ୍ ମ୍ୟାଚ୍ ଖେଳାଯିବ

ଆଜି ଅପରାହୁରେ ଭାରତୀୟ ପୁରୁଷ ଟିମ୍ ସିଙ୍ଗାପୁରକୁ ଫାଇନାଲ୍ରେ ଭେଟିବ

ବର୍ତ୍ତମାନ ନକ୍ ଆଉଟ୍ ସ୍ତର ଅତିକ୍ରମ କରିବାପାଇଁ ଭାରତୀୟ ମହିଳା ହକି ଟିମ୍ ଦକ୍ଷିଣ ଆଫ୍ରିକାକୁ ଭେଟିବ ପୁରୁଷ ବିଭାଗ ହକି ପ୍ରତିଯୋଗିତା ଆକ୍ଟି ଅପରାହୁରେ ଭାରତ ଓ ୱେଲ୍ସ୍ ମଧ୍ୟରେ ମୁକାବିଲା ହେବ

ବର୍ତ୍ତମାନ ପଦକ ତାଲିକାରେ ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନରେ ଥିବାବେଳେ ଇଂଲଣ୍ଡ ଦ୍ୱିତୀୟ କାନାଡ଼ା ତୂତୀୟ ଓ ଭାରତ ଚତ୍ରର୍ଥ ସ୍ଥାନରେ ଅଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ପ୍ରତିଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରେଜ୍ ଭିଜିଟ୍ ରାଷ୍ଟ୍ରପତି ରାମନାଥ କୋବନ୍ଦ ଇକ୍ୟୁଟରିଆଲ୍ ଗିନି ରାଷ୍ଟ୍ରପତିଙ୍କ ସହ ଆକ୍କି ରାଜଧାନୀ ମାଲାବୋଠାରେ ପ୍ରତିନିଧିସ୍ତରୀୟ ଆଲୋଚନା କରିବେ ଏହି ଅବସରରେ ଦୁଇଦେଶ ମଧ୍ୟରେ ବିଭିନ୍ନ ରାଜିନାମା ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ତାଙ୍କର ତ୍ରିରାଷ୍ଟ୍ରୀୟ ଆଫ୍ରିକୀୟ ଦେଶ ଭ୍ରମଣର ପ୍ରଥମ ଚରଣରେ ଗତକାଲି ରାତିରେ ଇକ୍ର୍ୟଟରିଆଲ୍ ଗିନିରେ ପହଞ୍ଚଥିଲେ ସେ ଆଜି ସେଠାକାର ପାର୍ଲାମେଷ୍ଟ୍ରେ ମଧ୍ୟ ଲୋକପ୍ରତିନିଧିମାନଙ୍କୁ ଉଦ୍ବୋଧନ ଦେବା ସହ ସେ ଦେଶରେ ଥିବା ଭାରତୀୟ ସଂପ୍ରଦାୟଙ୍କ ଉଦ୍ବୋଧନ ଦେବେ

ଶ୍ରୀ କୋବିନ୍ଦ ବିମାନବନ୍ଦରରେ ପହଞ୍ଚବା ପରେ ତାଙ୍କୁ ସେ ଦେଶର ରାଷ୍ଟ୍ରପତି ସ୍ୱାଗତ କରିବା ସହ ଭବ୍ୟ ସମ୍ଭର୍ଦ୍ଧନା ଜ୍ଞାପନ କରିଥିଲେ

ରାଷ୍ଟ୍ରପତି ଏହା ପରେ ସ୍ୱାଜିଲାଣ୍ଡ ଓ ଜାନ୍ଧିଆ ମଧ୍ୟ ଗସ୍ତ କରିବେ ଏହି ଆଫ୍ରିକୀୟ ରାଷ୍ଟ୍ରମାନଙ୍କ ସହ ଭାରତର ସଂପର୍କକୁ ଅଧିକ ନିବିଡ଼ କରିବା ରାଷ୍ଟ୍ରପତିଙ୍କର ଏହି ଗସ୍ତର ଉଦ୍ଦେଶ୍ୟ

ଡାକାଠାରେ ଶ୍ରୀ ଗୋଖଲେ ତାଙ୍କ ପ୍ରତିପକ୍ଷ ମହମ୍ମଦ ସଇଦୁଲ୍ ହକ୍ଙ୍କ ସହ ବିଭିନ୍ନ ଦ୍ୱିପକ୍ଷୀୟ ସମ୍ପର୍କ ନେଇ ଆଲୋଚନା କରିବେ ଶ୍ରୀ ଗୋଖଲେ ମଧ୍ୟ ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଅବୁଲ୍ ହାସନ୍ ମେହମ୍ମୁଦ୍ ଅଲ୍ଲିଙ୍କୁ ସାକ୍ଷାତ୍ କରିବାର କାର୍ଯ୍ୟସ୍ଚୀ ରହିଛି ବୈଦେଶିକ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ଗୋଖଲେଙ୍କ ଏହା ହେଉଛି ପ୍ରଥମ ବାଂଲାଦେଶ ଗସ୍ତ ମହା କ୍ୟାନ୍ସର୍ କର୍କଟ ପୀଡ଼ିତ ରୋଗୀଙ୍କୁ ଜିଲ୍ଲା ହାସ୍ପାତାଳଗୁଡ଼ିକରେ କେମୋଥେରାପି ଚିକିତ୍ସା ମାଗଣାରେ ପ୍ରଦାନ କରାଯିବ ବୋଲି ମହାରାଷ୍ଟ୍ର ସରକାର ଘୋଷଣା କରିଛନ୍ତି ଜୁନ୍ ମାସର ପ୍ରଥମ ପର୍ଯ୍ୟାୟରେ ଏହା ଆରମ୍ଭ ହେବ ସରକାରୀ ସ୍ବତ୍ରର୍ ମିଳିଥିବା ସ୍ବଚନା ଅନ୍ତଯାୟୀ ଏହି ଯୋଜନା ନାଗପ୍ରର ଗଡ଼ଚିରୋଲି ପ୍ରଣେ ଅମରାବତୀ କଲଗାଓଁ ନାସିକ୍ ୱାର୍ଦ୍ଧା ସତରା ଭଣ୍ଡାରା ଏବଂ ଅକୋଲା ଆଦି ସ୍ଥାନରେ ଥବା ହାସ୍ପାତାଳରେ ଆରମ୍ଭ ହେବ

ଏହି ଅର୍ଥ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ଯିବ

ଇଣ୍ଡିଆ ନେପାଳ ସୀମାନ୍ତ ନିରାପତ୍ତା ସଂଯୋଗ ସ୍ଥାପନ ବାଣିଜ୍ୟ ଓ କୃଷି ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଦ୍ୱିପାକ୍ଷିକ ସଂପର୍କକୁ ଅଧିକ ମଜବୁତ୍ କରିବା ପାଇଁ ଭାରତ ଓ ନେପାଳ ଏକମତ ହୋଇଛନ୍ତି ସାମଗ୍ରିକ ଆର୍ଥିକ ପ୍ରଗତି ପାଇଁ ଅନ୍ତର୍ଦେଶୀୟ ଜଳପଥ ବିକାଶ କରିବାକୁ ମଧ୍ୟ ଉଭୟ ଦେଶ ରାଜି ହୋଇଛନ୍ତି ଦୁଇଦେଶ ମଧ୍ୟରେ ରେଳ ସଂଯୋଗ ସ୍ଥାପନ ସହିତ ଭାରତର ସହଯୋଗରେ ନୂଆ ବୈଦ୍ୟୁତିକ ଟ୍ରାକ୍ ନିର୍ମାଣ ନିମନ୍ତେ ମଧ୍ୟ ନିଷ୍କଭି ନିଆଯାଇଛି ଏହି ରେଳପଥ ଭାରତର ସୀମାନ୍ତ ସହର ରକ୍ତାଉଲ୍ର କାଠମାଶ୍ରୁକୁ ସଂଯୋଗ କରିବ ସେହିଭଳି ନେପାଳରେ ଜେବିକ କୃଷିର ବିକାଶ ମୃତ୍ତିକା ପରୀକ୍ଷା ଏବଂ କୃଷି ଶିକ୍ଷା ଆଦି କାର୍ଯ୍ୟକ୍ରମରେ ଭାରତ ସହାୟତା ଦେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତ ଗସ୍ତରେ ଥିବା ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ମଧ୍ୟରେ ଗତକାଲି ପ୍ରତିନିଧିସରୀୟ ଆଲୋଚନା ଶେଷରେ କାରି କରାଯାଇଥିବା ମିଳିତ ଘୋଷଣାନାମାରେ ଏହା କୁହାଯାଇଛି ଓଲି ଇଣ୍ଡିଆ ଫାଉଣ୍ଡେସନ୍ ନେପାଳର କମିକୁ ଭାରତର ସାର୍ବଭୌମତ୍ୱ ବିରୋଧରେ ଉପଯୋଗ କରିବାକୁ ଦିଆଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ସ୍ୱଷ୍ଟ କରିଦେଇଛନ୍ତି ଏହାକୁ ବଳବଭର ରଖିବାକୁ ନେପାଳ ପ୍ରତିଶ୍ରତିବଦ୍ଧ ବୋଲି ଶ୍ରୀ ଓଲି କହିଛନ୍ତି ନୂଆଦିଲ୍ଲୀଠାରେ ଇଣ୍ଡିଆ ଫାଉଶ୍ଡେସନ୍ ପକ୍ଷରୁ ଆୟୋଜିତ ଏକ ସମାରୋହରେ ଯୋଗଦେଇ ଶ୍ରୀ ଓଲି ଏହା କହିଛନ୍ତି ସେ କହିଛନ୍ତି ଶତ୍ରୁତା ନୁହେଁ ସମସ୍ତଙ୍କ ସହ ଐକ୍ୟ ବଜାୟ ରଖିବା ନେପାଳର ବୈଦେଶିକ ନୀତି ନେପାଳ ଉପରେ ଚୀନ୍ର ଚାପ ପ୍ରୟୋଗକ୍ତ ନେଇ ଭାରତର ଉଦ୍ବେଗ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଶ୍ରୀ ଓଲିଙ୍କ ଏଭଳି ଉକ୍ତି ଯଥେଷ୍ଟ ଗୁରୁତ୍ୱ ବହନ କରେ ଓଲି ଉତ୍ତରାଖଣ୍ଡ ନେପାଳ ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲି ଆଜି ଉତ୍ତରାଖଣ୍ଡ ପନ୍ତନଗର ଗସ୍ତରେ ଯାଇଛନ୍ତି ତାଙ୍କ ରହଣି କାଳରେ ଶ୍ରୀ ଓଲି ଜିବି ପନ୍ତ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଶସ୍ୟ ଉତ୍ପାଦ କେନ୍ଦ୍ର ଏବଂ ଏକୀକୃତ ଚାଷ ପ୍ରକଳ୍ପ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ଶ୍ରୀ ଓଲିଙ୍କୁ ସମ୍ମାନସ୍ଟଚକ ବିଜ୍ଞାନରେ ଡକୁରେଟ୍ ଉପାଧି ପ୍ରଦାନ କରାଯିବ ପ୍ରଭୁ ଡବ୍ଲ୍ୟଟିଓ କେନ୍ଦ୍ର ବାଣିଜ୍ୟ ଶିଳ୍ପ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସ୍ୱରେଶ ପ୍ରଭୁ କହିଛନ୍ତି ଦେଶର ସ୍ୱାର୍ଥ ନଷ୍ଟ କରୁଥିବା ଦେଶଗୁଡ଼ିକ ବିରୋଧରେ ବିଶ୍ୱ ବାଣିଜ୍ୟ ସଙ୍ଗଠନ ଡବ୍ଲ୍ୟଟିଓରେ ଭାରତ ଅଭିଯୋଗ କରିବା ଉଚିତ ଦୂରଦର୍ଶନ ସହ ଏକ ବିଶେଷ ସାକ୍ଷାତ୍କାରବେଳେ ଆମେରିକା ଓ ଚୀନ୍ ମଧ୍ୟରେ ବାଣିଜ୍ୟ ବିବାଦ ଦିନକୁ ଦିନ ବୃଦ୍ଧି ପାଇଚାଲିଥିବା ବିଷୟକୁ ସେ ଘୋର ସମାଲୋଚନା କରିଛନ୍ତି ଇସ୍କାତ ଓ ଆଲୁମିନିୟମ୍ ଆମଦାନୀ ଉପରେ ଆମେରିକାର ଶୁଳ୍କ ବୃଦ୍ଧି ନିଷ୍କଭିଦ୍ୱାରା ଭାରତ ସମେତ ଅନେକ ଦେଶ କ୍ଷତିଗ୍ରସ୍ତ ହେବା ପରେ ଶ୍ରୀ ପ୍ରଭୁ ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସେ କହିଛନ୍ତି ଏଭଳି ସୁରକ୍ଷାବାଦ ବାଣିଜ୍ୟ ଦ୍ୱାରା କ୍ଷତିଗ୍ରସ୍ତ ଦେଶଗୁଡ଼ିକ ବିବାଦ ସମାଧାନପାଇଁ ବିଶ୍ୱ ବାଣିଜ୍ୟ ସଙ୍ଗଠନ ନିକଟରେ ଅଭିଯୋଗ କରିବା ଉଚିତ ବିଶ୍ୱସ୍ତରୀୟ ବାଣିଜ୍ୟ ସମ୍ପ୍ରସାରଣର ଉପକାରଗୁଡ଼ିକ ବିଷୟରେ ଶ୍ରୀ ପ୍ରଭୁ ଆଲୋକପାତ କରିଛନ୍ତି ରପ୍ତାନୀ ବୃଦ୍ଧି କରିଆରେ ଦେଶର ଜିଡିପି ବୃଦ୍ଧିପାଇଁ ଚାଲିଥିବା ଉଦ୍ୟମ ବିଷୟ ଉଲ୍ଲେଖ କରି ଶ୍ରୀ ପ୍ରଭୁ କହିଛନ୍ତି ନୂଆ ବଜାର ଓ ନୂଆ ଉତ୍ପାଦଗୁଡ଼ିକୁ ବିଭିନ୍ନ ଦେଶକୁ ରପ୍ତାନୀ କରିବା ଲାଗି ଭାରତ କାମ କର୍ତ୍ତିଥିବା ସେ ସ୍ୱଚନା ଦେଇଛନ୍ତି

ଚେନ୍ନାଇ ନିକଟସ୍ଥ ଥିରୁ ବିଧାନଥାଇଠାରେ ପ୍ରତିରକ୍ଷା ପ୍ରଦର୍ଶନୀକୁ ଶ୍ରୀ ମୋଦି ଉଦ୍ଘାଟନ କରିବେ

ପିଏମ୍ ଏମ୍ଏସ୍ଏମ୍ଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏମ୍ଏସ୍ଏମ୍ଇ ହେଉଛି ଦେଶ ପରିବର୍ତ୍ତନ ପାଇଁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଏହି କ୍ଷେତ୍ରରେ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲାଗି ସରକାର ଅନେକ ପଦକ୍ଷେପ ଓ ସଂସ୍କାରମ୍ଳକ ପଦକ୍ଷେପ ଗ୍ରହଣ କରୁଛନ୍ତି ଶ୍ରୀ ମୋଦି ଅନେକଥର ଟ୍ୱିଟ୍ କରି କହିଛନ୍ତି ତିନି ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ମୁଦ୍ରା ଯୋଜନା ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଶକ୍ତିଶାଳୀ କରିଛି ଏବଂ ଦେଶର ନାଗରିକମାନଙ୍କର ଆଶା ଆକାଂକ୍ଷା ପୂରଣ ହେଉଛି ଏହି କ୍ଷେତ୍ରରେ ମହିଳା ଓ ଅନୁସ୍ଚିତ କାତି କନକାତି ଓ ଅନ୍ୟାନ୍ୟ ପଛୁଆ କାତିର ଯୁବକମାନେ ହିତାଧିକାରୀ ହୋଇପରିଥିବା ଅତି ଆନନ୍ଦର ବିଷୟ

ଏହି ହିତାଧିକାରୀମାନଙ୍କ ସଫଳତା କାହାଣୀ ବିଷୟରେ ବିଶ୍ୱବାସୀଙ୍କୁ ଅବଗତ କରାଇବା ଲାଗି ସାମାଜିକ ଗଣମାଧ୍ୟମର ବ୍ୟକ୍ତିବିଶେଷଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଏହି ବୈଠକକ୍ ନିମନ୍ତ୍ରଣ ଜଣାଇଛନ୍ତି ଆଇପିଏଲ୍ କ୍ରିକେଟ୍ ଆଇପିଏଲ୍ର ଆଜିର ମ୍ୟାଚ୍ରେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ଦିଲ୍ଲୀ ଡେୟାର୍ ଡେଭିଲ୍ସ୍କୁ ଭେଟୁଥିବାବେଳେ କୋଲ୍କାତା ନାଇଟ୍ ରାଇଡର୍ସ ରୟାଲ୍ ଚ୍ୟାଲେଞ୍ଜର ବାଙ୍ଗାଲୋର୍କୁ ଭେଟୁଛି

ଚଳିତ ସିଜିନ୍ରେ ଗତକାଲିର ପ୍ରଥମ ମ୍ୟାଚ୍ରେ ଆକର୍ଷଣୀୟ ଡଙ୍ଗରେ ଚେନ୍ନାଇ ସୁପର୍ କିଙ୍ଗ୍ସ୍ ଗତଥରର ଚାମ୍ପିୟନ୍ ମୁମ୍ୟାଇ ଇଣ୍ଡିଆନ୍ସକୁ ଏକ ୱିକେଟ୍ରେ ହରାଇ ଦେଇଛି

ସ୍ୱଟ୍ ଫିକ୍ଟିଙ୍ଗ୍ ଅଭିଯୋଗରେ ଦୁଇ ବର୍ଷ ନିଷିଦ୍ଧ ପରେ ଚେନ୍ନାଇ ଏବଂ ରାଜସ୍ଥାନ ରୟାଲ୍ସ୍ ଦଳ ଚଳିତ ଥର ଟୁର୍ଣ୍ଣାମେଣ୍ଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି